ପିଏମ୍ ବିଶ୍ୱଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜ୍ଞାନ ଓ ଶକ୍ତି ସହ ଦାୟିତ୍ୱବାନତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବିଶ୍ୱଭାରତୀ ସମାବର୍ତ୍ତନ ଉହବରେ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱଭାରତୀ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ଏହା ଦେଶର ମହାନ ପରମ୍ପରାର ଏକ ଅଂଶବିଶେଷ ସେ କହିଛନ୍ତି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଯଦି ବିଶ୍ୱଭାରତୀକୁ କେବଳ ଏକ ବିଶ୍ୱବିଦ୍ୟାଳୟ ଦୃଷ୍ଟିରେ ଦେଖିଥାନ୍ତେ ତେବେ ସେ ଏହାର ନାମ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରଖିପାରିଥାନ୍ତେ କିନ୍ତୁ ସେ ଏହାର ନାମ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ରଖିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି ଏକ ମହାନ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବରେ ଅଂଶଗ୍ରହଣ କରିବା ଯୋଗୁଁ ସେ ନିଜକୁ ଗୌରବାନ୍ଧିତ ମନେକରୁଛନ୍ତି ଓ ଏହା ତାଙ୍କୁ ଅନେକ ପ୍ରେରଣା ଯୋଗାଇବ ସେ କହିଚ୍ଚନ୍ତି ଯଦି ସେ ବ୍ୟକ୍ତିଗତ ଭାବେ ସମାବର୍ତ୍ତନ ଉହବରେ ଯୋଗଦେଇ ପାରିଥାନ୍ତେ ତେବେ ସେ ନିଜକୁ ଆହୁରି ଅଧିକ ଭାଗ୍ୟବାନ ମନେକରିଥାନ୍ତେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱବିଦ୍ୟାଳୟ ଗୁଡ଼ିକ ଅସୀମ ଜ୍ଞାନ ଓ ଦକ୍ଷତାର କେନ୍ଦ୍ର ଜ୍ଞାନ କେବେ ସ୍ଥିର ନୁହେଁ ଏହା ସର୍ବଦା କ୍ରମବର୍ଦ୍ଧିଷ୍ଟୁ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱଭାରତୀ ଗରିବ ଲୋକମାନଙ୍କ କଲ୍ୟାଣ ଦିଗରେ ଉସର୍ଗୀକୃତ କାର୍ଯ୍ୟ କରି ପାରିଥିବାରୁ ସେ ଏହାର ଭୟସୀ ପ୍ରଶଂସା କରିଛନ୍ତି ବିଦ୍ୟାର୍ଥୀମାନଙ୍କୁ ସେ ବିବିଧତା ମଧ୍ୟରେ ଏକତାର ଭାବନାକୁ ଜାଗ୍ରତ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କର ସଂଗୀତ ଓ କବିତାଗୁଡ଼ିକର ପ୍ରଶଂସା କରି ଏହା ଆନ୍ତର୍ଜାତିକ ସ୍ତରରେ ସର୍ବଦା ଲୋକପ୍ରିୟ ରହିଆସିଛି ଓ ପାଠକମାନଙ୍କର ଜ୍ଞାନ ବୃଦ୍ଧି କରିପାରିଛି ବୋଲି କହିଛନ୍ତି ଛତ୍ରପତି ଶିବାଜ୍ଞୀଙ୍କ ବିଷୟ ଉଲ୍ଲେଖ କରି ଶିବାଜୀଙ୍କ ଉପରେ ରବୀନ୍ଦ୍ରନାଥ ଠାକୁର ଲେଖିଥିବା ଏକ କବିତାକୁ ସେ ଆବୃତି କରିଛନ୍ତି ଆକି ଛତ୍ରପତି ଶିବାଜୀଙ୍କର କୟନ୍ତୀ ପାଳନ କରାଯାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ନୂଆ ଜାତୀୟ ଶିକ୍ଷାନୀତି ଆତ୍ମନିର୍ଭର ଭାରତ ଦିଗରେ ଏକ ବୃହତ ପଦକ୍ଷେପ ଏଥିରେ ଗବେଷଣା ଓ ନୂଆ ନୂଆ ଉଭାବନକୁ ଗୁରୁତ୍ୱ ଦିଆଯାଇଛି ଶ୍ରୀ ମୋଦୀ କହିଛନ୍ତି ଯେଉଁ ଲୋକମାନେ ବିଶ୍ୱରେ ସନ୍ତାସବାଦ ଓ ହିଂସାର ପ୍ରସାର କରୁଛନ୍ତି ସେମାନେ ଶିକ୍ଷା ଓ କୁଶଳତା ଦୂଷ୍ଟିରୁ ପଛରେ ନାହାନ୍ତି କିନ୍ତୁ ଅନ୍ୟପକ୍ଷରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଜ୍ଞାନକୁ ସମାଜର ସେବା ପାଇଁ ଉପଯୋଗ କରୁଛନ୍ତି ଏହାର ଦୃଷ୍ଟାନ୍ତ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କୋବିଡ ନାଇଷ୍ଟିନ ସଂକ୍ରମଣ ସମୟରେ ହସିଟାଲଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଓ ଚିକିତ୍ସା ସହାୟକ କର୍ମୀମାନଙ୍କ ସେବା ବିଷୟ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଜଣେ ବ୍ୟକ୍ତି କ'ଣ କରିବେ ତାହା ତାଙ୍କର ମାନସିକ ସ୍ଥିତି ଉପରେ ନିର୍ଭର କରେ ଜଣେ ବ୍ୟକ୍ତିଙ୍କର ମାନସିକ ସ୍ଥିତି ସକାରାତ୍ମକ ଥିଲେ ସେ ସମାଜ ପାଇଁ କାମ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଅନ୍ୟପକ୍ଷରେ ନକାରାତ୍ମକ ମନୋଭାବ ପୋଷଣ କରୁଥିବା ଜଣେ ବ୍ୟକ୍ତି ସମାଜରେ ହିଂସା ଓ ସନ୍ତାସବାଦକୁ ପ୍ରୋହାହିତ କରିବ ସେ ଦୃଷ୍ଟିରୁ ଆମେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ନା ନକାରାତ୍ମକ ଆଭିମୁଖ୍ୟ ପୋଷଣ କରିବା ତାହା ଆମ ଉପରେ ନିର୍ଭର କରେ ବୋଲି ସେ କହିଚ୍ଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଓ ବିଶ୍ୱ ଭାରତୀ କୁଳାଧିପତି ଜଗଦୀପ ଧଙ୍ଖଡ୍ ଓ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ

'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ ଶିକ୍ଷକ ଓ ଅବିଭାବକ ମାନଙ୍କ ସହ ବାର୍ତ୍ତାଳାପ କରିଥାନ୍ତି ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ନିଶଙ୍କ କହିଛନ୍ତି ଆଗାମୀ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ଏକ ଅନ୍ଲାଇନ୍ ପ୍ରତିଯୋଗୀତା ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ମନୋନୀତ କରାଯିବ

ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନେ ପରୀକ୍ଷା ସମୟରେ ସମ୍ମୁଖୀନ ହେଉଥିବା ମାନସିକ ଚାପ ସମ୍ଭନ୍ଧରେ ମାଇଁ ଗଭ୍ ପ୍ଲାଟଫର୍ମ ଜରିଆରେ ପ୍ରଶ୍ମମାନ କରାଯାଇ ପାରିବ କିଛି ମନୋନୀତ ପ୍ରଶ୍ନକୁ କାର୍ଯ୍ୟକ୍ରମରେ ସ୍ଥାନ ଦିଆଯିବ ଦୁଇହଜାର ସ୍କୁଲ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକ କାର୍ଯ୍ୟକ୍ରମରେ ଅଶଗ୍ରହଣ କରିବେ ଆବେଦନକାରୀ ମାନେ ପ୍ଲାଟଫର୍ମ ଜରିଆରେ ପ୍ରଶ୍ନ ପଚାରିପାରିବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା କିଛି ମନୋନୀତ ବିଦ୍ୟାର୍ଥୀ ଶିକ୍ଷକ ଓ ଅଭିଭାବକ ଙ୍କୁ ଏକ ସ୍ୱତନ୍ତ୍ର 'ପରୀକ୍ଷା ପେ ଚର୍ଚ୍ଚା' କିଟ୍ ଦିଆଯିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷାରେ କେବଳ ଭଲ ନମ୍ଘର ରଖିବା ସବୁ କିଛି ନୁହେଁ ଓ ଛାତ୍ରଛାତ୍ରୀମାନେ ଏଭଳି ଚିନ୍ତାଧାରାରୁ ମୁକ୍ତ ହେବାକୁ ଗୁରୁତ୍ୱାରୋପ କରିଥିଲେ

କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଅଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି ଛତ୍ରପତି ଶିବାଜୀ ଛତ୍ରପତି ଶିବାଜୀଙ୍କ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ଛତ୍ରପତି ଶିବାଜୀ ଜଣେ ମହାନ ମରାଠା ଯୋଦ୍ଧା ଓ ଦେଶଭକ୍ତ ଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ଭାରତମାତାର ଜଣେ ଅମର ସନ୍ତାନ ବୋଲି ଅଭିହିତ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଛତ୍ରପତି ଶିବାଜୀ ମହାରାଜଙ୍କ ଅଦମ୍ୟ ସାହସ ବୀରତ୍ୱ ଓ ବୁଦ୍ଧିମତ୍ତା ଯୁଗଯୁଗ ଧରି ଦେଶବାସୀଙ୍କୁ ଅନୁପାଣୀତ କରିଆସ୍କୁଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାବଡେକର ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କୁ ଜଣେ ମହାନ ଯୋଦ୍ଧା ଭାବେ ବର୍ଣ୍ଣନା କରିଛନ୍ତି ଏହି ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଭାରତ ଅଷ୍ଟ୍ରେଲିଆ ସର୍କୁଲାର ଇକୋନମି ହାକାଥନ୍ ର ଉଦ୍ଯାପନୀ ଉହବରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବ୍ୟବହାରର ପଦ୍ଧତି ପ୍ରତି ଧ୍ୟାନ ଦେବାକୁ ଗୁରୁତ୍ୱ ଆରୋପ କରିଛନ୍ତି ଏହାର ପ୍ରଭାବ କିଭଳି ପରିବେଶ ପ୍ରତି କ୍ଷତି ନ ପହଞ୍ଚବ ସେ ବିଷୟରେ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ପଦାର୍ଥଗୁଡ଼ିକର ପୁନର୍ବ୍ୟବହାର ଓ ସେଗୁଡ଼ିକୁ ଅନ୍ୟ କାର୍ଯ୍ୟ ପାଇଁ ଉପଯୋଗ କରିବା ବର୍ଜ୍ୟବସ୍ତୁ ପରିମାଣ ହ୍ରାସ କରିବା ଓ ସମ୍ଭଳ ବୃଦ୍ଧି କରିବା ଆମ ଜୀବନଶୈଳୀର ଏକ ମୁଖ୍ୟ ଅଂଶ ହେବା ଭଚିତ ପ୍ରଧାନମନ୍ତ୍ରୀ କହିଛନ୍ତି ହାକାଥନ୍ରେ ପ୍ରଦର୍ଶିତ ହୋଇଥିବା ନୂଆ ନୂଆ ବିଷୟ ବିଶ୍ୱର ଦେଶଗୁଡ଼ିକୁ ଉତ୍ସାହ ଯୋଗାଇବ ଓ ସର୍କୁଲାର ଇକୋନମି ଦିଗରେ ପ୍ରେରିତ କରିବ ଜେକେ ଏନକାଉଣ୍ଟର ଜାନ୍ଧୁ କାଶ୍ମୀରରେ ଅଲ୍ ବଦର ସଂଗଠନର ତିନିଜଣ ସନ୍ତାସବାଦୀ ଯବାନମାନଙ୍କ ସହ ସଂଘର୍ଷରେ ପ୍ରାଣ ହରାଇଛନ୍ତି